ବିଭିନ୍ନ ଉପାୟରେ ଏହି ସମସ୍ୟାର ସମାଧାନ କରାଯାଇ ପାରିବ

ଜଳ ସଂକ୍ରାନ୍ତ ସବୁ ସମସ୍ୟାର ସମାଧାନ ପାଇଁ ତୁରନ୍ତ ନିଷ୍ବଉି ଗ୍ରହଶ କରିବାରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି

ଏହି ଆନ୍ଦୋଳନ କେବଳ ଜଳ ସଂରକ୍ଷଶରେ ସୀମିତ ନ ରହି ସଂରକ୍ଷଶର ବିଭିନ୍ତ ମାର୍ଗ ଓ ଉପାୟ ଉପରେ ଗୁରୁତ୍ ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତୀ କହିଛନ୍ତି ଜଳ ସଂରକ୍ଷଣ ଆଦୋଳନକୁ ବ୍ୟାପକ କରିବା ପାଇଁ ସାମାଜିକ ଏବଂ ସାଂସ୍କୃତିକ ସଂଗଠନଗୁଡ଼ିକ ଆଗେଇ ଆସି ନିଜ ଢଙ୍ଗରେ ଉଦ୍ୟମ କରିବାର ଆବଶ୍ୟକତା ରହିଛି

କେତେକ ଉଦାହରଣ ଦେଇ ସେ କହିଛନ୍ତି ଯେ ଜାପାନ ଇଟାଲୀ ଏବଂ ଅନେକ ଦେଶରେ ଯୋଗଶିକ୍ଷା ପ୍ରଦାନ କରାଯାଉଛି

ନିର୍ବାଚନ ଭଳି ଏକ ବିରାଟ କାର୍ଯ୍ୟରେ ବ୍ୟବହୃତ ହୋଇଥିବା ବିପୁଳ ଲୋକଶକ୍ତି ଓ ସଂବଳ ସଂପର୍କରେ ସ୍ଚାଇଛନ୍ତି

ଅବଶିଷ ଅର୍ଥ ସମ୍ମ୍ୟକ୍ତ ରାଜ୍ୟ ସରକାର ବହନ କରିବେ

ପୁଲିସ୍ ସୂଚନାଦାତା ସନ୍ଦେହରେ ଗ୍ରାମର ବୁଜା କବାସୀ ମାସା ସୋଡ଼ି ଓ ଉଙ୍ଙା କାଲମାଲିକୁ ମାଓବାଦୀମାନେ ଏକ ପ୍ରଜାକୋର୍ଟରେ ଉପସ୍ଥିତ କରାଇଥିଲେ ପ୍ରଜାକୋର୍ଟ ସେମାନଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କରିବାରୁ ମାଓବାଦୀମାନେ ତାଙ୍କୁ ଗତ ଗୁରୁବାରଠାରୁ ଅପହରଣ କରିନେଇଥିଲେ

କେତେକ ଶିକ୍ଷକ ଜାଲ୍ ପ୍ରମାଶପତ୍ର ଦେଇ ଚାକିରି କରିଥିବା ଅଭିଯୋଗ ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶାବଳୀ ଜାରି କରାଯାଇଛି

ଜାଲ୍ ପ୍ରମାଶପତ୍ର ପ୍ରଦାନ କରିଥିବା ଶିକ୍ଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି

ଏହି କାର୍ଯ୍ୟକ୍ରମରେ ଆଶା ଏବଂ ଅଙଙଙଙଙଙଙଙ କର୍ମୀଙ୍କ ସମେତେ ଆଖପାଖ ଅଞ୍ଞଳର ବହୁ ଲୋକ ଉପସ୍ଚିତ ଥିଲେ

ବିକ୍ରି କରିବାପାଇଁ ଚେଷ୍ଟା ଚାଲିଥିବାବେଳେ ସେମାନଙ୍କୁ ପୁଲିସ୍ ଗିରଫ କରିଛି